ଗତ ସନ୍ଧ୍ୟାରେ ବାରଣାସୀଠାରେ ଆୟୋଜିତ କାର୍ପେଟ ଏକ୍ସପୋକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ଭୋଧନ କରି ଶ୍ରୀ ମୋଦି କହିଛନ୍ତି ଗାଲିଚା ପ୍ରସ୍ତୁତକାରୀମାନଙ୍କୁ ଦୋକାନ ଏବଂ ଗୋଦାମ ଯୋଗାଇ ଦେବା ପାଇଁ ସରକାର ତ୍ୱରିତ ଗତିରେ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଗୁଣାତ୍ମକ ଉତ୍ପାଦ ସୁନିଶ୍ଚିତ କରାଇବା ପାଇଁ ସରକାର ବୈଷୟିକ ତଥା ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଗାଲିଚା ପ୍ରସ୍ତୁତକାରୀମାନଙ୍କର କୁଶଳତାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ୱାରା ମେକ୍ ଇନ୍ ଇଣ୍ଡିଆ ଗାଲିଚା ଏକ ବ୍ରାଣ୍ଡରେ ପରିଣତ ହୋଇପାରିଛି

ଇସି ତେଲେଙ୍ଗନା ତେଲେଙ୍ଗାନାରେ ନିର୍ବାଚନ ପ୍ରସ୍ତୁତର ସମୀକ୍ଷା କରିବା ସକାଶେ ମୁଖ୍ୟ ନିର୍ବାଚନ କମିଶନ ଓପି ରାଓ୍ୱତଙ୍କ ନେତୃତ୍ୱରେ କମିଶନଙ୍କ ପୂର୍ଣ୍ଣାଙ୍ଗ ଦଳ ଆକିଠାରୁ ତିନିଦିନ ପାଇଁ ସେ ତେଲେଙ୍ଗାନା ଗସ୍ତ କରିବେ

ମୁଖ୍ୟ ନିର୍ବାଚନ କମିଶନ ଶ୍ରୀ ରାଓ୍ୱତ୍ଙ୍କ ସହିତ ଅନ୍ୟ ଦୁଇଜଣ କମିଶନର ସୁନୀଲ ଆରୋରା ଓ ଅଶୋକ ଲାଭାଂଶ ଆଜି ହାଇଦ୍ରାବାଦରେ ପହଞ୍ଚ ସେଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ଆସନ୍ତାକାଲି ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପୁଲିସ ଅଧୀକ୍ଷକମାନଙ୍କ ସହିତ ବୈଠକ କରିବେ ଏହି ଦଳ ସେଠାରେ ଆୟକରଅବକାରୀ ପରିବହନ ରେଳବାଇ ଓ ବିମାନ ଉଡାଣ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ପିଏମ୍ ନୀତି ନୀତି ଆୟୋଗ ଆଜି ନୂଆଦିଲ୍ଲୀଠାରେ ନୀତି ବକ୍ତୃତାମାଳାର ପଞ୍ଚମ ସଂସ୍କରଣ ଆୟୋଜନ କରୁଛି

କେନ୍ଦ୍ରମନ୍ତ୍ରୀଗଣ ନୀତି ପ୍ରସ୍ତୁତକାରୀଙ୍କ ସମେତ ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସମାବେଶରେ ଅଂଶଗ୍ରହଣ କରିବେ

ଗତକାଲି ନାଗପୁରଠାରେ ଆୟୁର୍ବେଦ ଔଷଧ କମ୍ପାନୀଗୁଡିକର ଏକ ଉତ୍ବୋଧନ ଦେବାବେଳେ ଶ୍ରୀ ନାଏକ କହିଛନ୍ତି ଗାଁ ଗଶ୍ଡାଗୁଡିକରେ ମଧ୍ୟ ଗୋଟିଏ ଲେଖାଏଁ ଆୟୁର୍ବେଦ କ୍କିନିକ୍ ଖୋଲାଯିବ ସେହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂସେବକ ମୁଖ୍ୟ ମୋହନଭାଗବତ ଉଦ୍ବୋଧନ ଦେଲାବେଳେ ଆୟୁର୍ବେଦୀୟ ଉପଚାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଆୟୁର୍ବେଦ ହେଉଛି ଭାରତର ପାରମ୍ପରିକ ଚିକିତ୍ସା ପଦ୍ଦତି ଏବଂ ଏହା ବିଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି

ଗତକାଲି ଏକ ସର୍ବସମ୍ମତ ରାୟରେ କଥିତ ଭୋଟ ଜାଲିଆତି ଏବଂ ନିର୍ବାଚନୀ ଠକେଇ ମାମଲାରେ ପୁଲିସ କିମ୍ବା ସେନାଦ୍ୱାରା ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ କହିଛନ୍ତି ଦାଖଲ ହୋଇଥିବା ପ୍ରମାଣ ଭିଭିରେ ନିର୍ବାଚନରେ ବୈଧତା ଉପରେ ପ୍ରଶ୍ନ ଉଠାଇବା ପାଇଁ କୌଶସି ସାୟିଧାନିକ କିମ୍ବା ଆଇନଗତ ଆଧାର ନାହିଁ ସୁପ୍ରିମକୋର୍ଟ କହିଛନ୍ତି ନିର୍ବାଚନ ଠକେଇକୁ ପ୍ରମାଣିତ କରାଇବାରେ ରାଷ୍ଟ୍ରପତିଙ୍କ ଓକିଲ ବିଫଳ ହୋଇଛନ୍ତି ବିରୋଧୀ ପ୍ରାର୍ଥୀ ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ଠାରୁ ରେଡର୍କ ଭୋଟ ବ୍ୟବଧାନରେ ପରାସ୍ତ ହେବା ପରେ ଶ୍ରୀ ୟମିନ୍ ଏହି ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ ଆଫଗାନି ପୁଲ୍ସ ଗତକାଲିର ସଂସଦୀୟ ନିର୍ବାଚନରେ ଆଫଗାନିସ୍ତାନର ନାଗରିକମାନେ ସେମାନଙ୍କର ଗଣତାନ୍ତିକ ଅଧିକାରୀ ସାବ୍ୟସ୍ତ କରିଥିବାର୍ ଭାରତ ସେ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ ଜାରି ଏକ ବିବୂଭିରେ କୁହାଯାଇଚି ଯେସନ୍ତାସବାଦୀ ହିଂସା ସତ୍ତ୍ୱେ ନିର୍ବାଚନରେ ମହିଳାମାନଙ୍କ ସମେତ ଜନସାଧାରଣଙ୍କର ଉସାହପୂର୍ଣ୍ଣ ଅଂଶ୍ରଗହଣ ଆଫଗାନିସ୍ତାନର ଲୋକମାନଙ୍କର ସ୍ୱାଭାବିକ ଆଡକୁ ଖୁବଶୀଘ୍ର ଫେରି ଆସିବା ମନୋବୃତ୍ତିର ପରିଚୟ ପ୍ରଦନ କରୁଛି ଗଣତାନ୍ତ୍ରିକ ଶାସନ ଉପରେ ସେମାନଙ୍କର ବିଶ୍ୱାସ ଏବଂ ହିଂସା ତଥା ଉଗ୍ରବାଦର ପ୍ରସାର କରୁଥିବା କୁଶକ୍ତିକୁ ଅଗ୍ରାହ୍ୟ କରିବା ପାଇଁ ଆଗ୍ରହକୁ ପ୍ରତିଫଳିତ କରୁଛି ଅନେକ ଆହ୍ୱାନ ସତ୍ତ୍ୱେ ନିର୍ବାଚନ କରିବା ପାଇଁ ଏକ ଅନୁକଳ ପରିବେଶ ସୃଷ୍ଟି କରାଇଥିବା ଯାଗୁ ଭାରତ ସେହି ଦେଶର ନ୍ୟାସନାଲ ୟୁନିଟି ସରକାର ନିର୍ବାଚନ କମିଶନ ଏବଂ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛି

ସୁରକ୍ଷା ଭୟ ସ୍ୱଭ୍ଜ୍ୱ ଲୋକମାନେ ବିପୁଳ ପରିମାଣରେ ମତଦାନ କରିଥିବାର୍ ଆଫଗାନ୍ ରାଷ୍ଟପତି ଅସରଫ ଘାନି ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସାଉଦି ଏଫଏମ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଅଦେଲ ଅଲ୍ ଜୁବୈର କହିଛନ୍ତି ଇସ୍ତାନବୁଲ୍ରେ ସାଉଦି ବାଣିଜ୍ୟ ଦୂତାବାସ ଭିତରେ ସାମ୍ଭାଦିକ ଜମାଲ ଖାସୋଗୀଙ୍କ ହତ୍ୟା କରାଯିବା ଏକ ମସ୍ତବଡ୍ ଭୁଲ୍ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିମାନଙ୍କ ନିଶ୍ଚିତ ଦଶ୍ଡ ଦିଆଯିବ ବୋଲି ସେ ଖାସୋଗୀଙ୍କ ପରିବାରକୁ ପ୍ରତିଶ୍ରତି ଦେଇଛନ୍ତି ଫକୁ ସମ୍ଭାଦସଂସ୍ଥା ସହ ସାକ୍ଷାତକାରବେଳେ ଶ୍ରୀ ଜୁବୈର କହିଛନ୍ତି ଏହା ଅତ୍ୟନ୍ତ ଦ୍ୟୁଖଦ ଘଟଣା ଏବଂ ଏହି ଦାର୍ଚ୍ଚଣ ମୁହର୍ତ୍ତରେ ତାଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ସେ କହିଛନ୍ତି ସାଉଦ ଆରବର ରାଜା ମହମ୍ମଦ ବିନ୍ ସଲମାନ ଏହି ହତ୍ୟା ଘଟଣା ସହ ଜଡିତ ନାହାନ୍ତି କି ହତ୍ୟା ବିଷୟରେ ତାଙ୍କୁ କିଛି କଶାନାହିଁ

ଦକ୍ଷିଣ କୋରିଆର ଗ୍ରୀନ କ୍ଲାଇମେଟ ଫଣ୍ଡର ତଦାରଖକାରୀ ଅଧିକାରୀମାନେ କହିଛନ୍ତି ଏହି ପାଣ୍ଠି ପ୍ରଦାନ ପାଇଁ ମାନାମା ବୈଠକରେ ସ୍ଥିର କରାଯାଇଛି ଇଣ୍ଡୋନେସିଆର କୋଇଲା ଶକ୍ତି ପ୍ରକଳ୍ପ ୟୁରୋପ ଓ ପଶ୍ଚିମ ଏସିଆରେ ସବୁଜ ସହର ସୃଷ୍ଟି ଏବଂ ଭାରତରେ ଉପକୂଳରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷା ଯୋଗାଇବା ପ୍ରକଳ୍ପ ଗୁଡିକ ସକାଶେ ଏହି ପାର୍ଷି ପ୍ରଦାନ କରାଯାଇଛି

ଭାରତ ପକ୍ଷର୍ ହରମିତ୍ ସିଂ ମନଦୀପ ସିଂ ଆକାଶ ଦୀପ ସିଂ ଗୁରୁଜନ୍ତ ସିଂ କୋଠାଜିତ୍ ସିଂ ଏବଂ ଲଲିତ ଉପାଧ୍ୟାୟ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ଏହି ବିକୟ ସହ ଭାରତର ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ଆସନ୍ତାକାଲି ଭାରତ ମାଲେସିଆ ବିପକ୍ଷରେ ଓ ବୃଧବାର ଦିନ ସାଉଥକୋରିଆ ବିପକ୍ଷରେ ମ୍ୟାଚ ଖେଳିବ

ଏହି ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ପୂର୍ବରୁ ଭାରତ ପକ୍ଷରୁ କେବଳ ସୁଶୀଲ କୁମାର ସ୍ୱର୍ଣ୍ଣପଦକ କିତିଛନ୍ତି